ଗତ ଶୁକ୍ରବାର ଦିନ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଥିଲେ ଦେଶ ଯେଉଁ ଗୋଟିଏ ଲକ୍ଷ୍ୟରେ ଲଢ଼େଇ କରୁଛି ତାହା ପ୍ରତିପାଦନ ପାଇଁ ଆଲୋକର ଯେଉଁ ଶକ୍ତି ରହିଛି ତାହା ଏଥିରୁ ପ୍ରତିଫଳିତ ହେବ ସେ କହିଥିଲେ କରୋନା ମହାମାରୀଦ୍ୱାରା ବ୍ୟାପିଥିବା ଅନ୍ଧକାରମୟ ବାତାବରଣରୁ ଦେଶ ଆଶା ଓ ଆଲୋକ ଆଡ଼କୁ ଅଗ୍ରସର ହେବା ଆବଶ୍ୟକ ଶ୍ରୀ ମୋଦି ଆହୁରି କହିଥିଲେ ଏହି ଲକ୍ଡାଉନ୍ ସମୟରେ କେହି ନିଜକୁ ଏକା ଭାବିବା ଉଚିତ ନୁହେଁ

ତେବେ ଆଲୋକ ପ୍ରକ୍ୱଳନ ସମୟରେ ଏକତ୍ର ଠୁଳ ନ ହୋଇ ଘର ଭିତରେ ରହିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବାପାଇଁ ଶ୍ରୀ ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ସେ କହିଛନ୍ତି କେହି ବି ସାମାଜିକ ଦୂରତ୍ୱର ଲକ୍ଷ୍ମଣ ରେଖା ଅତିକ୍ରମ କରିବା ଉଚିତ ନୁହେଁ

ସେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ଏଚ୍ଡି ଦେବେଗୌଡ଼ାଙ୍କ ସହ ଏହି ମହାମାରୀ ଉପରେ କଥାବାର୍ତ୍ତା ହୋଇଛନ୍ତି ପ୍ରଧାନମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ସମାଜବାଦୀ ପାର୍ଟି ନେତା ମୁଲାୟମ୍ ସିଂହ ଅଖିଳେଶ ଯାଦବ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି

ମନ୍ତ୍ରଣାଳୟ ସ୍ଚନା ଅନୁଯାୟୀ ତାମିଲ୍ନାଡୁ ଏବଂ କର୍ଷ୍ଣାଟକରୁ ଦୁଇଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଚେନ୍ନାଇସ୍ଥିତ ସେଷ୍ଟ୍ରାଲ୍ ଫୁଟ୍ ୱିୟର୍ ଟ୍ରେନିଙ୍ଗ୍ ଇନ୍ଷ୍ଟିଚ୍ୟୁଟ୍ ମାସ୍କ ଓ ମେଡିକାଲ୍ ପୋଷାକ ପ୍ରସ୍ତୁତି ପାଇଁ ହଟ୍ ସିଲିଙ୍ଗ୍ ମେସିନ୍ଯୁକ୍ତ କାରଖାନା ସ୍ଥାପନ କରିଛି ସେହିପରି ହାଇଦ୍ରାବାଦ୍ ସ୍ଥିତି ଏମ୍ଏସ୍ଏମ୍ଇ ଟେକ୍ନୋଲୋଜି ସେଷ୍ଟର୍ ଭେଷ୍ଟିଲେଟର୍ ପ୍ରସ୍ତୁତ କରିବା କାର୍ଯ୍ୟରେ ନିୟୋଜିତ ରହିଛି ଏହି ଭେଷ୍ଟିଲେଟର୍ ସେନ୍ସର୍ଦ୍ୱାରା ପରିଚାଳିତ ହେବ ଖୁବ୍ ଶୀଘ୍ର ଏହି ଧରଣର ପ୍ରଥମ ଭେଷ୍ଟିଲେଟର୍ ପ୍ରସ୍ତୁତ ହୋଇଯିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଏହାଛଡ଼ା କୋଲ୍କାତାର ସେଖ୍ଟ୍ରାଲ୍ ଟୁଲ୍ ରୁମ୍ ଓ ଟ୍ରେନିଙ୍ଗ୍ ସେଣ୍ଟର୍ ସାଗର୍ ଦତ୍ତା ସ୍ୱପର ସେସିଆଲିଟି ହସ୍କିଟାଲ୍ ସହଯୋଗରେ ଏକ ସୁଲଭମୂଲ୍ୟରେ ଏକ ଭେଷ୍ଟିଲେଟର୍ ବ୍ୟବସ୍ଥା ପ୍ରସ୍ତୁତ କରିବାର କାର୍ଯ୍ୟ ଆରମ୍ଭ କରିଦେଇଛି କନୌଜସ୍ଥିତ ଏମ୍ଏସ୍ଏମ୍ଇ ଟେକ୍ନୋଲୋକି ସେଣ୍ଟର ଆଲ୍କୋହଲ୍ଭିତ୍ତିକ ସାନିଟାଇଜର୍ ପ୍ରସ୍ତୁତ କରିବା ଆରମ୍ଭ କରିଛି

ଭୁବନେଶ୍ୱର କେନ୍ଦ୍ରରୁ ପ୍ରଥମେ ଏହି ଉପକରଣ ଉତ୍ପାଦିତ ହେବ ବୋଲି ଜଣାପଡ଼ିଛି

ପରବର୍ତ୍ତୀ ଉଡ଼ାଣଗୁଡ଼ିକର ସମୟ ନିର୍ଘକ୍ଷ ଆଗକୁ ସ୍ଥିର କରାଯିବ ବୋଲି ବ୍ରିଟିଶ୍ ସରକାର କହିଚ୍ଛନ୍ତି